ଆଜି ଚେନ୍ନାଇ ସୁପରକିଙ୍ଗସ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ଭେଟୁଥିବାବେଳେ କଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ

ସେ କହିଛନ୍ତି ଲୌହ ମାନବ ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଦେଶର ନାଗରିକଙ୍କ ସେବା କରିବା ବର୍ତ୍ତମାନ ତୁମର ସର୍ବୋଚ୍ଚ କର୍ତ୍ତବ୍ୟ ହେବା ଉଚିତ ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଶାସନିକ କର୍ମଚାରୀ ଯାହା ବି ନିଷ୍ପଭି ନିଅନ୍ତୁ ତାହା ଦେଶର ଏକତା ଅଖଣ୍ଡତାକୁ ଦୃଢ କରିବା ଉଚିତ୍ ସେ କହିଛନ୍ତି ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରୁଥିବା ଅଞ୍ଚଳ ଛୋଟ ହୋଇପାରେ ସେ ପରିଚାଳନା କରୁଥିବା ବିଭାଗ ଛୋଟ ହୋଇପାରେ କିନ୍ତୁ ନିଷ୍ପଭି ସର୍ବଦା ଲୋକମାନଙ୍କର ହିତ ସାଧନ କରୁଥିବା ଆବଶ୍ୟକ ସେ କହିଛନ୍ତି କେବଳ ମୂଳପିଣ୍ଡ ହେବା କିମ୍ବା ଚାଲୁଥିବା ବ୍ୟବସ୍ଥାକୃ ପରିଚାଳନା କରିବା ଦାୟିତ୍ୱ ହେବା ଉଚିତ ନୁହେଁ ବଡ଼ ସଙ୍କଟ ଆସୁ କି ପରିବର୍ତ୍ତନ ଆସୁ ଏକ ଦୂଢ ଶକ୍ତି ଭାବରେ ଦେଶକୁ ଅଗ୍ରଗତି କରିବାରେ ସହଯୋଗ କରିବା ଆମ ଦାୟିତ୍ୱ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଦେଶରେ ନୂତନ ପରିବର୍ତ୍ତନ ପାଇଁ ନୂତନ ଲକ୍ଷ୍ୟ ହାସଲ ପାଇଁ ନୃତନ ମାର୍ଗ ଏବଂ ନୃତନ ଉପାୟ ଅବଲମ୍ଭନ କରିବା କ୍ଷେତ୍ରରେ ପ୍ରଶିକ୍ଷଣର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ପ୍ରଶିକ୍ଷଣରେ କିଭଳି ଆଧୁନିକ ଆଭିମୁଖ୍ୟ ଆସିପାରିବ ସେ ବିଷୟରେ ପୂର୍ବରୁ ଅଧିକ ଚିନ୍ତା କରାଯାଇନଥିଲା କିନ୍ତୁ ବର୍ତ୍ତମାନ ଦେଶରେ ମାନବ ସମ୍ଭଳର ଆଧୁନିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ସେ କହିଛନ୍ତି ଏହି 'ଆରର୍ଚ୍ଚ କେବଳ ଆରର୍ଚ୍ଚ ନୁହେଁ ଏହା ମଧ୍ୟ ଏକ ପ୍ରତୀକ ଓ ଏକ ନ୍ତନ ପରମ୍ପରା ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ 'ମିଶନ କର୍ମଯୋଗୀ' ଅଭିଯାନ ଉପରେ ଆଲୋଚନା କରି କହିଛନ୍ତି ଯେ ଦକ୍ଷତା ବିକାଶ ଦିଗରେ ଏହା ଏକ ନୃତନ ପରୀକ୍ଷଣ ସେ କହିଛନ୍ତି ଯେ ସରକାର ଉପର ସ୍ତରରୁ କାର୍ଯ୍ୟ କରେନାହିଁ ବର୍ଚ୍ଚ ଯେଉଁମାନଙ୍କ ପାଇଁ ଯୋଜନାର ଆବଶ୍ୟକତା ରହିଛି ସେମାନଙ୍କ ଠାରୁ କାର୍ଯ୍ୟ ଆରୟ ହେବା ଆବଶ୍ୟକ ଶ୍ରୀ ମୋଦୀ କହିଛନ୍ତି ଜନସାଧାରଣ କେବଳ ସରକାରୀ ନୀତି ଓ ଯୋଜନା ଗ୍ରହଣ କରନ୍ତି ନାହିଁ ବର୍ଚ ସେମାନେ ହେଉଛନ୍ତି ପ୍ରକୃତ ଶକ୍ତି ସେଥିପାଇଁ ଆମକୁ 'ସରକାର'ରୁ 'ଶାସନ'କୁ ଅଗ୍ରସର ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଶାସନିକ ଶିକ୍ଷାନବୀଶମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି ଯେ ଆଜି ଯେଉଁ ପ୍ରକ୍ରିୟାରେ ଦେଶ କାର୍ଯ୍ୟ କରୁଛି ସେଠାରେ ଅମଲାତନ୍ତ୍ରର ଭୂମିକା ସର୍ବନିମ୍ବ ସରକାର ଓ ସର୍ବାଧିକ ଶାସନ ନାଗରିକଙ୍କ ଜୀବନରେ ହସ୍ତକ୍ଷେପ ହ୍ରାସ କରି କିଭଳି ସେମାନଙ୍କୁ ସଶକ୍ତ କରାଯାଇ ପାରିବ ତାହା ଅମଲାତନ୍ତ୍ରର ସର୍ବୋତ୍ତମ ଭୂମିକା ହେବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି ସି ପ୍ଲେନ୍ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହଞ୍ଚଳଦାବାଦର ସାବରମତି ସହ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବା ସି ପ୍ଲେନ ସେବା ଆରମ୍ଭ କରିଛନ୍ତି

ଏହି ସେବା ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ସି ପ୍ଲେନରେ ଯାତ୍ରା କରିଛନ୍ତି ଏହି ସି ପ୍ଲେନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ପାଇଲଟଙ୍କ ଠାରୁ ପଚାରି ବୁଝିଥିଲେ

ମନ୍ତ୍ରଶାଳୟ କହିଛି ଯେ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଦ୍ୱାରା ଅଧିକ ସୁସ୍ଥତା ଏବଂ ମୃତ୍ୟୁହାର କମ୍ ହୋଇଛି

ଏକତା ଦିବସ ପୁଲଓ୍ୱାମା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡିକୁ କଡା ସମାଲୋଚନା କରିଛନ୍ତି

ଗତକାଲି ଗୁଜୁରାଟର କେଭଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଏକତା ଦିବସ ପରେଡକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମୁଁ ଯେତେବେଳେ ଅଧିକାରୀଙ୍କ ପରେଡ ଦେଖୁଥିଲି ସେତେବେଳେ ମୋ ମନରେ ଏକ ପ୍ରତିଛବି ସୂଷ୍ଟି ହୋଇଥିଲା ଏବଂ ଏହି ପ୍ରତିଛବି ପୁଲଓ୍ୱାମା ଆକ୍ରମଣର ଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ କେବେ ବି ଭୁଲିପାରିବ ନାହିଁ ଯେ ଯେତେବେଳେ ଭାରତ ନିଜ ପୁଅମାନଙ୍କ ମୃତ୍ୟୁରେ ଶୋକ କରୁଥିଲା କିଛି ଲୋକ ସେହି ଦୁଃଖରେ ଭାଗିଦାର ହୋଇପାରିନଥିଲେ ସେମାନେ ପୁଲୱାମା ଆକ୍ରମଣରେ ନିଜର ସ୍ୱାର୍ଥ ଖୋକୁଥିଲେ ସେ କହିଛନ୍ତି ବର୍ତ୍ତମାନ ପଡୋଶୀ ଦେଶର ସଂସଦରେ ଏହି ସତ୍ୟତା ପ୍ରକାଶ ପାଇବା ପରେ ଦେଶର ବିରୋଧୀ ଦଳମାନଙ୍କ ଅସଲ ମୁଖା ଖୋଲିଯାଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଯେ ବିଶ୍ୱରେ ଶାନ୍ତି ସମୃଦ୍ଧି ଓ ଏକତା ନିତାନ୍ତ ଆବଶ୍ୟକ ସେ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ହଜାର ହଜାର ନିରୀହ ଜୀବନ ହରାଇଛି ଦେଶର ଶାନ୍ତି ଏବଂ ସମୃଦ୍ଧି ପାଇଁ ସମସ୍ତଙ୍କ ଏକଜ୍ ଟ ହୋଇ ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ହାସଲ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିବନ୍ଧକ ହଟିବା ପରେ ଜାନ୍ଧ୍ର କାଶ୍ରୀର ବିକାଶ ଆଡକୁ ଅଗ୍ରସର ହୋଇଥିବା ବେଳେ ଉତ୍ତର ପୂର୍ବ ଅଞ୍ଚଳ ମଧ୍ୟ ଶାନ୍ତି ଚୁକ୍ତି ପରେ ବିକାଶ ପଥରେ ଅଗ୍ରସର ହେଉଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରିୟ ଏକତା ଦିବସ ପରେଡର ଅନୁଧ୍ୟାନ କରିବା ସହିତ ଏକତା ଶପଥ ପାଠ କରାଇଥିଲେ ହାପି ଦିୱାଲୀ ମାସ୍କ୍ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ପ୍ରସ୍ତୁତ ଶୁଦ୍ଧ ମୁସଲିନ୍ କପଡ଼ାରେ ନିର୍ମିତ ଦୁଇ ସ୍ତରୀୟ 'ହାପି ଦିୱାଲୀ' ମୁଦ୍ରିତ ମାସ୍କର ସୀମିତ ସଂସ୍କରଣ ବିକ୍ରି ଆରମ୍ଭ ହୋଇଛି ଏହା ପଶ୍ଚିମବଙ୍ଗର ପାରମ୍ପରିକ ଖଦି କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସୂତା କପଡାରେ ତିଆରି ମାସ୍କ

ଏହି ମୁସଲିନ୍ ଫେସ୍ ମାସ୍କଗୁଡ଼ିକ ଚର୍ମ ଅନୁକୂଳ ଧୋଇବା ଯୋଗ୍ୟ ପୁନଃବ୍ୟବହାର ଯୋଗ୍ୟ ଏବଂ ବାୟୋ ଡିଗ୍ରେଡେବଲ୍ ଅଟେ